ଘର ଯୋଗାଇଦେବେ

ଜଷିସ ସଞ୍ଞୟ କୁମାର ମିଶ୍ର ଜଷିସ ବିଶ୍ୱନାଥ ରଥ ଜଷିସ ସଙ୍ଗମ କୁମାର ସାହୁ ଜଷିସ କୃଷରାମ ମହାପାତ୍ର ଜଷ୍ଟିସ ଅକ୍ଷୟ କୁମାର ମିଶ୍ର ଓ ଜଷ୍ଟିସ ବିଭ୍ରପ୍ରସାଦ ରାଉତରାୟ ଲୋକ ଅଦାଲତରେ ମାମଲାଗୁଡିକର ସମାଧାନ କରିଥିଲେ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଦ୍ୱାରା ରାଷ୍ଟିୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି

ପୁରୀ ଅନୁଗୋଳ ମେମୁ ଟ୍ରେନ ସେବା ସବୁଠାରୁ ଦୀର୍ଘ ଟ୍ରେନ ସେବା ହେବ ବୋଲି କୁହାଯାଇଛି

ପୋଲରେ ଗୋଟିଏ ବସ୍ ସହ କାରବାଇକ୍ ମଧ୍ଧ ଫସିରହିଛି

ଟାକିରୁ ଲିକେଜ ହୋଇ ଡିଜେଲ ଆସୁଥିବା ଚର୍ଚ୍ଚା ହେଉଥିବାବେଳେ ପେଟ୍ରୋଲ ଟାକି ମାଲିକ ଏହାକୁ ଖଣ୍ଡନ କରିଛନ୍ତି

ଫଳରେ ଅଧିକାଂଶ ସ୍ତାନରେ ପାରଦ ତଳକୁ ଖସିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି